ରେଳମନ୍ତ୍ରଣାଳୟ କହିଛି ଏହି ସମୟ ମଧ୍ୟରେ ରେଳ ଦୁର୍ଘଟଣା ଯୋଗୁଁ କୌଣସି ରେଳଯାତ୍ରୀଙ୍କର ମୃତ୍ୟୁ ଘଟିନାହିଁ

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ବୋଲି ମନ୍ତ୍ରଶାଳୟ କହିଛି

ଆଇସିଏମ୍ଆର ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ ଜାରି ରଖିଛି

ଫାଷ୍ଟ୍ ଫେଜ୍ ଅନ୍ଲକିଂ କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ବନ୍ଦ ରହିଥିବା ଧାର୍ମିକ ସ୍ଥଳୀ ସଫିମଲ୍ ରେସ୍ତୋରାଁ ହୋଟେଲ୍ ଓ କାର୍ଯ୍ୟାଳୟଗୁଡ଼ିକ ଦେଶର ବିଭିନ୍ନ ରାଜ୍ୟରେ ଗତକାଲିଠାରୁ ଖୋଲିବା ଆରମ୍ଭ କରିଛି ଡେବେ ଏଗୁଡ଼ିକୁ କିଛି ସର୍ଭାବଳୀ ସହ ଖୋଲାଯାଇଛି

ସେହି ସଂସ୍ଥାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଶାରିରୀକ ଦୂରତା ନିୟମର କଡ଼ାକଡ଼ି ପାଳନ କରିବାକୁ ହେବ ଅନେକ ରାକ୍ୟରେ ଲୋକମାନଙ୍କର ଭିଡ଼ ଓ ଶାରୀରିକ ଦୂରତା ଜନିତ ସମସ୍ୟାକୁ ନେଇ ଗତକାଲି ବଡ଼ବଡ଼ ଧାର୍ମିକପୀଠଗୁଡ଼ିକ ଖୋଲାଯାଇନଥିଲା ସଫିଂମଲ୍ଗୁଡ଼ିକରେ କେବଳ ଭୂତାଣୁ ସଂକ୍ରମଣର ଲକ୍ଷଣ ନଥିବା କର୍ମଚାରୀ ଓ ଗ୍ରାହକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି କିନ୍ତୁ ସେଗୁଡ଼ିକରେ ଥିବା ପିଲାମାନଙ୍କ ପାଇଁ ଖେଳିବାସ୍ଥାନ ସିନେମା ହଲ୍ ଓ କ୍ରୀଡ଼ାସ୍ଥଳୀଗୁଡ଼ିକୁ ବନ୍ଦ ରହିବ ମଲ୍ଗୁଡ଼ିକର ପରିଚାଳନା ମଣ୍ଡଳୀଗୁଡ଼ିକୁ ଶାରୀରିକ ଦୂରତା ନିୟମର କଡ଼ାକଡ଼ି ପାଳନ ପାଇଁ ଯଥେଷ୍ଟ ସଂଖ୍ୟାରେ କର୍ମଚାରୀ ଲଗାଇବାକୁ କୁହାଯାଇଛି

ରେସ୍ତୋରାଁଗୁଡ଼ିକୁ ସେଗୁଡ଼ିକରେ ବସି ଖାଇବା ପରିବର୍ଭେ ଲୋକମାନଙ୍କ ଘରକୁ ଖାଦ୍ୟପଦାର୍ଥ ପ୍ୟାକେଟ୍ କରି ପଠାଇବା ପାଇଁ ପରାମର୍ଶ ଦିଆଯାଇଛି

ହୋଟେଲ୍ଗୁଡ଼ିକ ପାଇଁ ଗ୍ରାହକମାନଙ୍କର ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସେମାନଙ୍କୁ ଗ୍ରାହକମାନେ କେଉଁ କେଉଁ ସ୍ଥାନ ଗସ୍ତ କରିଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ସେମାନଙ୍କର ପରିଚୟପତ୍ର ଓ ସେମାନଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଘୋଷଣାପତ୍ର ପ୍ରଭୃତି ଯାଞ୍ଚକୁ ନିଶ୍ଚିତ କରିବାକୁ କୁହାଯାଇଛି

ହୋଟେଲ୍ରୁ ଜଣେ ଗ୍ରାହକ ଚାଲିଯିବା ମାତ୍ରେ ସେହି କକ୍ଷକୁ ତୁରନ୍ତ ସାନିଟାଇଜ୍ କରାଯିବାକୁ ପରାମର୍ଶ ଦିଆଯାଇଛି ଏହାଛଡ଼ା ହୋଟେଲ୍ଗୁଡ଼ିକର ରନ୍ଧନଶାଳାକୁ ନିୟମିତ ସମୟ ବ୍ୟବଧାନରେ ସାନିଟାଇଜ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଦିଲ୍ଲୀର ହସ୍କିଟାଲଗୁଡ଼ିକରେ କେବଳ ଜାତୀୟ ରାଜଧାନୀ ଅଂଚଳର ସଂକ୍ରମିତ ବ୍ୟକ୍ତିମାନେ ଚିକିିିିତ ହୋଇପାରିବେ

ଏହି କାର୍ଯ୍ୟକ୍ରମ ଅଧୀନରେ ଏହା ହେଉଛି ଏପର୍ଯ୍ୟନ୍ତ ସର୍ବାଧିକ ଅର୍ଥ ପ୍ରଦାନ

ପାଶ୍ୱାନ ଡିଓଏଫ୍ପିଡି କେନ୍ଦ୍ର ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ଏବଂ ଖାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ଖାଦ୍ୟ ଓ ସର୍ବସାଧାରଣ ବଣ୍ଜନ ବିଭାଗ ଅଫିସରମାନଙ୍କ ସହ ଚିନି କ୍ଷେତ୍ର ସଂକ୍ରାନ୍ତୀୟ ବିଷୟଗୁଡ଼ିକର ସମୀକ୍ଷା କରିଛନ୍ତି ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ଚିନି ଉତ୍ପାଦନ ଆଖୁଚାଷୀମାନଙ୍କୁ ବକେୟା ପାଉଣା ପ୍ରଦାନ ଏଥନଲ୍ ଉତ୍ପାଦନ ଓ ଆହୁରି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ଆଖୁଚାଷୀମାନଙ୍କୁ ଠିକ୍ ସମୟରେ ସେମାନଙ୍କର ପାଉଣା ଦେବା ପାଇଁ ଆବଶ୍ୟକ ନିୟମାବଳୀ ପ୍ରଶୟନ କରିବାକୁ ଶ୍ରୀ ପାଶ୍ୱାନ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ରେଳମନ୍ତ୍ରଣାଳୟ କହିଛି ଏହି ସମୟ ମଧ୍ୟରେ ରେଳ ଦୁର୍ଘଟଣା ଯୋଗୁଁ କୌଣସି ରେଳଯାତ୍ରୀଙ୍କର ମୃତ୍ୟୁ ଘଟିନାହିଁ